ବାରମ୍ରଳା ଜିଲ୍ଲାର ଉଡ଼ି ସେକୁରରେ ମଧ୍ୟ ଅସ୍ତ୍ରବିରତି ଲଙ୍ଘନ ହୋଇଥିବା ଖବର ମିଳିଛି

ସେମାନେ ଗ୍ରାମବାସୀମାନଙ୍କୁ ମାନବୀୟ ତାଲ ଭାବେ ବ୍ୟବହାର ସ୍ୱରୂପ ଜନବସତିଗୁଡ଼ିକ ଉପରକୁ ମୋର୍ଟାର ଓ କ୍ଷେପଶାସ୍ତ ମାଡ଼ କରିଥିଲେ ଏହାର ଜବାବ ଦେବାକୁ ଯାଇ ଭାରତୀୟ ଯବାନମାନେ ପାଲଟା ଗୁଳି ଚଳାଇଥିଲେ ଫଳରେ ବହୁ ସଂଖ୍ୟକ ପାକିସ୍ତାନୀ ସୈନ୍ୟ ମୃତାହତ ହୋଇଛନ୍ତି ଗୁଳିଗୋଳା ବିନିମୟରେ ଭାରତର ପାଞ୍ଚ କଣ ଯବାନ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା କରାଯାଉଛି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖାଠାରୁ ପାଞ୍ଚ କିଲୋମିଟର ଭିତରେ ସ୍କୁଲ୍ଗୁଡ଼ିକ ଆଜି ବନ୍ଦ ରହିବ

ସୀମା ଆରପଟୁ ଗୁଳି ଚାଳନା କାରି ରହିଛି ଏବଂ ଭାରତୀୟ ଯବାନମାନେ ପାଲଟା ଗୁଳି ଚାଳନା କରୁଛନ୍ତି ଇତିମଧ୍ୟରେ ଭାରତୀୟ ବିମାନ ବାହିନୀର ଲଢୁଆ ଜେଟ୍ ବିମାନଗୁଡ଼ିକ ଶ୍ରୀନଗର ଓ ବୁଧ୍ଗାଁ ଜିଲ୍ଲା ଉପରେ ପଇଁତରା ମାରୁଛନ୍ତି ଗତକାଲି ଖାଇବର ପଖ୍ତୁନ୍ଖ୍ୱାର ବାଲାକୋଟ୍ ଅଞ୍ଚଳରେ ଜେିଶ୍ ଇ ମହମ୍ମଦ୍ର ବୃହତ ତାଲିମ୍ ଶିବିର ଉପରେ ଆକାଶମାର୍ଗରୁ ବୋମାମାଡ଼ ପରେ ବିମାନ ବାହିନୀ ପକ୍ଷରୁ ସତର୍କତା ସ୍ୱର୍ପ ଏଭଳି ପଦକ୍ଷେପ ନିଆଯାଇଛି ଗତକାଲିର ବୋମାମାଡ଼ରେ ବହୁ ସଂଖ୍ୟକ ସନ୍ତାସବାଦୀ ସନ୍ତାସବାଦୀମାନଙ୍କୁ ତାଲିମ୍ ଦେଉଥିବା ପ୍ରଶିକ୍ଷକ ଓ ସେହି ସନ୍ତାସବାଦୀ ଗୋଷ୍ଠୀର ବହୁ ସଂଖ୍ୟକ କମାଣ୍ଡର ପ୍ରାଣ ହରାଇଥିଲେ ଜେ ଆଣ୍ଡ କେ ଏନ୍କାଉଣ୍ଟର ଜାମ୍ମ ଓ କାଶ୍ମୀରରେ ସୋପିଅନ୍ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ଅଞ୍ଚଳରେ ନିରାପତ୍ତା ବାହିନୀ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଚାଲିଛି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା କୌଣସି ସୂତ୍ରରୁ ଖବର ପାଇଲା ପରେ ଗତ ରାତିରେ ସେନାବାହିନୀ ଓ ସିଆର୍ପିଏଫ୍ର ମିଳିତ ବାହିନୀ ଘେରଉ କରି ଖାନତଲାସୀ ଆରମ୍ଭ କରିଥିଲେ ଯବାନମାନେ ସନ୍ଦିଗ୍ଧ ସ୍ଥାନ ଆଡ଼କୁ ନିକଟତର ହେବାରୁ ଲୁଚି ରହିଥିବା ସନ୍ତାସବାଦୀମାନେ ଗୁଳି ଚଳାଇବାରୁ ଦୁଇପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟର ସ୍ତ୍ରପାତ ହୋଇଥିଲା ସେହି ଅଞ୍ଚଳରେ ଦୂଇର୍ ତିନି ଜଣ ସନ୍ତାସବାଦୀ ଲ୍ରଚି ରହିଥିବାର ବିଶ୍ୱାସ କରାଯାଉଛି ବର୍ତ୍ତମାନ ସ୍ୱଦ୍ଧା ମଝି ମଝିରେ ଗ୍ରଳିଗୋଳା ବିନିମୟ ଚାଲିଛି ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ

ସାଧାରଣ ଲୋକମାନଙ୍କ ମତାମତ ସଂକ୍ରାନ୍ତରେ ଅବଗତ ହେବା ଏବଂ ଜନସାଧାରଣଙ୍କ ସମସ୍ୟା ସହ ଜଡ଼ିତ ହେବା ଲାଗି ଯୁବକମାନଙ୍କୁ ଉସାହିତ କରିବା ଏହି ଉସବର ମୂଳ ଲକ୍ଷ୍ୟ

ଗତକାଲି ବିଜେତାମାନଙ୍କ ନାମ ଘୋଷଣା ସହ ଜାତୀୟ ସ୍ତରୀୟ ଚ୍ଚଡ଼ାନ୍ତ ଉତ୍ସବ ଶେଷ ହୋଇଛି

ଇ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟକାରିତା ଏବଂ ଦକ୍ଷତା ପ୍ରତିପାଦନକ୍ର ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ଦିଆଯାଇଥାଏ ଚଳିତ ବର୍ଷ ଛ'ଟି କ୍ଷେତ୍ରରେ ଏହି ପ୍ରରସ୍କାର ଦିଆଯିବ ଇ ପ୍ରଶାସନ ସମାଧାନ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ରୂପେ ବିବେଚନା କରାଯାଉଛି

ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷିୟ ପ୍ରତିରକ୍ଷା ସହଯୋଗର ଅଂଶବିଶେଷ ଭାବେ ଏହି ଅଷ୍ଟମ ସମରାଭ୍ୟାସ କରାଯାଉଛି ଏବଂ ଦୁଇ ଦେଶ ମଧ୍ୟରେ ଏହି ସମରାଭ୍ୟାସ ଅଦଳବଦଳ କରି କରାଯାଇଥାଏ

ଏସ୍ସି ରାଫେଲ୍ ରାଫେଲ୍ ଯୁଦ୍ଧ ବିମାନ କିଣା ରାୟର ପୁର୍ନବିଚାର ପାଇଁ ଆଗତ ଆବେଦନଗୁଡ଼ିକ ଉପରେ ସୁପ୍ରିମ୍କୋର୍ଟ ଜନଶୁଣାଣି ପାଇଁ ରାଜି ହୋଇଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏସ୍କେ କୌଲ୍ ଓ କେଏମ୍ ଯୋଶେଫ୍ଙ୍କ ଖଣ୍ଡପୀଠ ପୂର୍ବତନ ମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ଅରୁଣ ସୌରୀ ଓ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କ ଆବେଦନର ଶୁଣାଣି ପାଇଁ ଅନୁମତି ପ୍ରଦାନ କରିଛନ୍ତି ଜନଶ୍ରୁଣାଣି ପାଇଁ ସେମାନେ ଆବେଦନ କରିଥିଲେ ଆମ୍ ଆଦ୍ମୀ ପାର୍ଟି ସାଂସଦ ସଂଜୟ ସିଂହଙ୍କ ଓକିଲଙ୍କ ଦ୍ୱାରା ଆଗତ ପୁର୍ନବିଚାର ଆବେଦନ ଉପରେ ମଧ୍ୟ ଶୁଣାଣି ହେବ ଏସ୍ସି କୁଲବର୍ଗୀ ସାମ୍ବାଦିକ ତଥା ସମାଜ କର୍ମୀ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍କୁ ଏମ୍ଏମ୍ କୁଲବର୍ଗୀଙ୍କ ହତ୍ୟାର ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଉଭୟ ହତ୍ୟା ମାମଲାରେ ସାଧାରଣ ସ୍ଚତ୍ର ରହିଥିବା କଥା କର୍ଷ୍ଣାଟକ ସରକାର କହିବା ପରେ ସୁପ୍ରିମ୍କୋର୍ଟ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ଅପରାଧ ତଦନ୍ତ ବିଭାଗ କୁଲବର୍ଗୀଙ୍କ ହତ୍ୟା ମାମଲାର ତଦନ୍ତ କରୁଛି ଏବଂ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ତଦନ୍ତ ଏସ୍ଆଇଟି ହାତକୁ ଦିଆଯାଇଛି ଶୁଣାଣି ବେଳେ କୋର୍ଟ କହିଛନ୍ତି ଏସ୍ଆଇଟି ଦ୍ୱାରା କୁଲବର୍ଗୀଙ୍କ ହତ୍ୟା ମାମଲାର ତଦନ୍ତକୁ କର୍ଷାଟକ ହାଇକୋର୍ଟର ଧାରୱାର୍ଡ଼ ଖଣ୍ଡପୀଠ ତଦାରଖ କରିବେ ବିଚାରପତି ଆର୍ଏଫ୍ ନରିମାନ ଓ ବିନିତ ଶରନ୍ଙ୍କ ଖଣ୍ଡପୀଠ କହିଛନ୍ତି କୁଲବର୍ଗୀ ଗୌରୀ ଲଙ୍କେଶ ଗୋବିନ୍ଦ ପାନ୍ସାରେ ଏବଂ ନରେନ୍ଦ୍ର ଡାଭୋଲ୍କରଙ୍କ ହତ୍ୟା ମାମଲାଗୁଡ଼ିକ ମଧ୍ୟରେ ସାଧାରଣ ସ୍ଚତ୍ର ରହିଥିବାରୁ ହାଇକୋର୍ଟ ଦ୍ୱାରା ତଦାରଖ ଅଧୀନରେ ଗୋଟିଏ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ଉଚିତ୍ ଏହି ତିନି ଜଣ ସାମାଜିକ କର୍ମୀଙ୍କୁ ପାଞ୍ଚ ବର୍ଷ ଭିତରେ ହତ୍ୟା କରାଯାଇଛି ହକାନି ଆମେରିକାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକାନି କହିଛନ୍ତି ପାକିସ୍ତାନରେ ସନ୍ତାସବାଦୀ ତାଲିମ୍ କେନ୍ଦ୍ର ଉପରେ ଭାରତର ଆକାଶମାର୍ଗରୁ ବୋମା ମାଡ଼ ପରେ ଚୀନ୍ ସମେତ କୌଣସି ଦେଶ ପାକିସ୍ତାନ ସପକ୍ଷରେ କହି ନାହାନ୍ତି ସେ କହିଛନ୍ତି ଏଥିର୍ ପ୍ରମାଣିତ ହେଉଛି ସନ୍ତାସବାଦୀମାନଙ୍କ ନିରାପଦ ଆଶ୍ରୟ ଦେବା ଉପରେ କୌଣସି ଦେଶ ସମର୍ଥନ କରୁନାହିଁ ୱାଶିଂଟନ୍ର ଏକ ସମ୍ବାଦ ସଂସ୍ଥା ସହ ସାକ୍ଷାତ ବେଳେ ଶ୍ରୀ ହକାନି କହିଛନ୍ତି ପାକିସ୍ତାନରେ ଭାରତର ଆକାଶମାର୍ଗରୁ ବୋମା ମାଡ଼କୁ ଚୀନ୍ ବିରୋଧ କରିନାହିଁ କିୟା ପାକିସ୍ତାନ ପ୍ରତି ସମର୍ଥନ ଜଣାଇନାହିଁ

ୟୁଏସ୍ ଟ୍ରମ୍ପ୍ ଭୋଟ୍ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ୍ କାତୀୟ କରୁରୀକାଳୀନ ପରିସ୍ଥିତି କାରି କରି ଅର୍ଥ ହାସଲ ପାଇଁ କରିଥିବା ଉଦ୍ୟମକୁ ସେଠାକାର ପ୍ରତିନିଧି ସଭା ପ୍ରତିବନ୍ଧକ ଲଗାଇଛି ଏହି ମର୍ମରେ ପ୍ରତିନିଧି ସଭାରେ ପ୍ରସ୍ତାବ ପାରିତ ହୋଇଛି

ଅନ୍ୟ ପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ୍ ଭେଟୋ କ୍ଷମତା ପ୍ରୟୋଗ କରିବେ ବୋଲି କହିଚ୍ଛନ୍ତି ୟୁଏନ୍ଏସ୍ସି ଜାତିସଂଘ ସୁରକ୍ଷା ପରିଷଦ ଆଉ ଏକ ବର୍ଷ ପାଇଁ ୟେମେନ୍ରେ ଅସ୍ଥିରତା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥାଗୁଡ଼ିକୁ ପ୍ରତିବନ୍ଧିତ କରିଛନ୍ତି

ସ୍ଟୁଟିଂ ନ୍ତଆଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ହଙ୍ଗେରୀର ଭେରୋନିକା ମେଜର ଗତକାଲି ସ୍ୱର୍ଣ୍ଣ ପଦକ ପାଇଛନ୍ତି

ଗତକାଲିର ପ୍ରତିଯୋଗିତା ଭାରତ ପାଇଁ ସେତେଟା ଉତ୍ସାହଜନକ ନଥିଲା

ଟୁର୍ଷ୍ଣାମେଣ୍ଟ ଆଜି ଶେଷ ହେବ କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦୁଇ ମ୍ୟାଚ୍ ବିଶିଷ୍ଟ ଆନ୍ତର୍ଜାତିକ ଟି ଟୋଣ୍ଟି ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯିବ

ବିଶାଖାପାଟଣାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ତିନି ୱିକେଟ୍ରେ ପରାସ୍ତ ହେବା ପରେ ଭାରତୀୟ ଦଳ ଆକି ସିରିଜ୍ ବଞ୍ଚେଇବା ପାଇଁ ଚେଷ୍ଟା କରିବେ ଉଭୟ ଦେଶ ମଧ୍ୟରେ ଶନିବାରଠାରୁ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ଦିନିକିଆ ମ୍ୟାଚ୍ ଖେଳାଯିବ ଟ୍ରମ୍ପ୍ କିମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ପ୍ରଶାସକ କିମ୍ ଜଙ୍ଗ୍ ଉନ୍ ଦ୍ୱିତୀୟ ଅଣୁଅସ୍ତ ନିରସୀକରଣ ସମ୍ମିଳନୀରେ ଯୋଗ ଦେବା ପାଇଁ ଭିଏତ୍ନାମର ହାନୋଇରେ ପହଞ୍ଚିଛନ୍ତି